ପବନର ବେଗ ମଧ ହ୍ରାସ ପାଇଛି

କେତେକ ଘର ଭାଙ୍ଗିଯାଇଥିବା ବେଳେ ଗୁଣୁପୁରଠାରେ ଇଲେକ୍ଟ୍ରିକ୍ ପୋଲ୍ ଉପୁଡ଼ିପଡ଼ି ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି

ଏଥିସହ ଅନ୍ୟାନ୍ୟ କେତେକ ଉପକୁଳ ତଥା ଆଭ୍ୟନ୍ତରିଶ ଅଞ୍ଞଳରେ ମଧ୍ଧ ବର୍ଷା ଲାଗି ରହିଛି

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଅଧ୍ଧକ୍ଷତାରେ ଅନୁଷିତ କେନ୍ଦ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବଙ୍କୁ ମଞ୍ଚୁରୀ ମିଳିଛି

ସ୍ତିର କରାଯାଇଛି ଏୟାର ଏସିଆର ଏହି ବିମାନ ଚଳାଚଳ ପ୍ରସ୍ଠାବକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି ଏହା ଦ୍ୱାରା ଦକ୍ଷିଣ ପୂର୍ବ ଏସିଆ ସହ ଓଡ଼ିଶାର ଅନ୍ତର୍ଜାତୀୟ ପର୍ଯ୍ୟଟନ ଓ ଗମନାଗମନ ସଂପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ତାଙ୍କ କ୍ଷମା ପ୍ରାର୍ଥନା ଚିଠି ଉପରେ ଗୃହ କମିଟି ତର୍ଜମା କର୍ସଛନ୍ତି

ମଞର ସାଧାରଶ ସଂପାଦକ ରବିରଞ୍ଞନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉହବରେ ବହୁ ବିଶିଷ୍ ବ୍ୟକ୍ତି ଯୋଗଦେଇ ଜୟପ୍କାଶ ନାରାୟଶଙ୍କ ଜୀବନୀ ଉପରେ ଆଲୋକପାତ କରିଥଲେ ଚକଡ଼ା ପୋକ ସ୍ବବର୍ଶ୍ୱପ୍ପୁର ଜିଲ୍ଲାର ହୀରାକୁଦ ସେଚାଞଳ ସହ ଅନ୍ୟ ଅଞଳରେ ହୋଇଥିବା ଧାନଚାଷରେ ଚକଡ଼ା ଓ ପତ୍ରପୋଡ଼ା ରୋଗ ବଢ଼ିବାରେ ଲାଗିଛି